ପୁରୀ ଜିଲ୍ଲା ବ୍ରହ୍କଗିରି ଥାନା ବୁଡ଼ାକେରା ଗ୍ରାମର ସମ୍ମକ୍ତ ପରିବାରଗୁଡ଼ିକୁ ସାଧାରଣ ବର୍ଗର ଲୋକମାନେ ବିଭିନ୍ନ କାରଣ ନେଇ ବାସନ୍ଦ କରିଥିବା ଅଭିଯୋଗ ହୋଇଥିଲା

ବିଚାରପତି ପଦ ଓଡ଼ିଶା ହାଇକୋର୍ଟରେ ନିୟମିତ ଭାବେ ଓକିଲାତି କର୍ବନଥିବା ଆଇନ୍କୀବୀଙ୍କ ନାଁ ବିଚାରପତି ପଦ ପାଇଁ ସୁପାରିଶ କରାଯିବା ଘଟଶାର ହାଇକୋର୍ଟ ବାର୍ ଆସୋସିଏସନ୍ ପ୍ରତିବାଦ କରିଛି